କଂଗ୍ରେସ ଅଧ୍ୟକ୍କ ଗସ୍ତ ସମ୍ପର୍କରେ ପିସିସି ପକ୍ଷରୁ ଆଜି ଏହି ସ୍ଚନା ଦିଆଯାଇଛି

ଆକିପର୍ଯ୍ୟନ୍ତ ସେ ସବୁବେଳେ ତାଙ୍କ ସହିତ ରହି ଆସିଛନ୍ତି ଏବଂ ଆଗକୁ ମଧ୍ଧ ରହିବେ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦର ବିଭିନ୍ ଜନକଲ୍ୟାଶକାରୀ ଯୋଜନାକୁ ରାଜ୍ୟ ସରକାର ଜାଶିଶୁଶି ଲାଗୁ କରୁ ନାହାନ୍ତି

ପ୍ରାର୍ଥୀମାନଙ୍କ ନିର୍ବାଚନ ପ୍ରଚାର ଜୋର୍ ଧରିଥିବାବେଳେ ନିର୍ବାଚନ ପରିଚାଳନାକୁ ନେଇ ବେଶ୍ ତପିର ହୋଇଉଠିଛି କିଲ୍ଲା ପ୍ରଶାସନ

ଆବେଦନକାରୀ ପ୍ରଥମେ ହାଇକୋର୍ଟରେ ଏ ସଂକ୍ରାନ୍ଡରେ ଅପିଲ କରିବା ପାଇଁ ସ୍ଟପ୍ରିମକୋର୍ଟ କହିଛନ୍ତି କଷିସ ଏସ୍ଏ ବୋବଡେ ଓ ଏସ୍ଏନଜୀରଙ୍କ ଖଣ୍ତପୀଠ କହିଛନ୍ତି ଏହି ଆବେଦନର କୌଣସି ଯଥାର୍ଥତା ନାହି ଓ ଏ ସଂକ୍ରାନ୍ତରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ

ସେହି ସମୟ ମଧ୍ଧରେ ଏହିସବୁ ସ୍ରାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସ୍ୟାବନା ମଧ ରହିଛି